ନିଜ ନିଜର ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ସମର୍ଥନ ଯୋଗାଡ଼ କରିବା ଲକ୍ଷ୍ୟରେ ବିଭିନ୍ନ ଦଳର ତାରକା ପ୍ରଚାରକମାନେ ବସ୍ତର ଓ ରାଜନନ୍ଦଗାଓଁ ଅଞ୍ଚଳରେ ପ୍ରଚାର କାର୍ଯ୍ୟ କୋର୍ସୋର୍ରେ ଚଳାଇଛନ୍ତି ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାର ଖୁଜିଠାରେ ଆଜି ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ନକୁଲବାଦ ଉପରେ ନିଜର ଆଭିମୁଖ୍ୟ ସ୍ୱଷ୍ଟ କରୁ ବୋଲି କହିଛନ୍ତି ଶ୍ରୀ ଶାହା କହିଛନ୍ତି କଂଗ୍ରେସ ନେତାମାନେ ନକ୍ୱଲବାଦକୁ ବିପ୍ଳବର ଆଖ୍ୟା ଦେଉଥିବା ବେଳେ ବିଜେପି ବିକାଶକୁ ହିଁ ପ୍ରକୃତ ବିପ୍ଳବ ବୋଲି ବିବେଚନା କରିଥାଏ

ବିଏସ୍ପି ମୁଖ୍ୟ ମାୟାବତୀ ମଧ୍ୟ ଆଜି ଆକାଲାତାରଠାରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ପ୍ରଚାର କରିଛନ୍ତି

ପ୍ରାର୍ଥୀପତ୍ରଗୁଡ଼ିକୁ ଗତକାଲି ଯାଞ୍ କରାଯାଇଥିଲା ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଆସନ୍ତାକାଲି ଶେଷ ତାରିଖ ରହିଛି ଏମ୍ପି ପୋଲସ୍ ମଧ୍ୟପ୍ରଦେଶରେ ଭୋଟରମାନଙ୍କ ଚିରୁକ୍ତ୍ରଟୀ ପଛରେ ଭୋଟ୍ଗ୍ରହଣ କେନ୍ଦ୍ରର ଅବସ୍ଥିତି ସଂପର୍କରେ ଛପାଯିବ ବୋଲି ନିର୍ବାଚନ କମିଶନ୍ ନିଷ୍ପଭି ନେଇଛନ୍ତି ଫଳରେ ଭୋଟରମାନେ କେଉଁଠାରେ ଭୋଟ୍ ଦେବେ ସେ ସମ୍ପର୍କରେ ସହଜରେ ଜାଣିପାରିବେ

ନିର୍ବାଚନ କମିଶନ୍ଙ୍କ ନିର୍ଦ୍ଦେଶ ଅନୁସାରେ ଚଳିତଥର ଚିରୁକ୍ଟିଗୁଡ଼ିକରେ ଆକାର ପୂର୍ବଠାରୁ ସାମାନ୍ୟ ବଡ଼ କରାଯିବ ଭୋଟ୍ ଗ୍ରହଣ କେନ୍ଦ୍ରର ଅବସ୍ଥିତି ସମ୍ପର୍କରେ ସ୍ଟଚନା ସହ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ପଛପାଖରେ ଛପା ହେବ

ଏଥିପାଇଁ ଗତ ତିନି ବର୍ଷ ଭିତରେ ଶହେ କୋଟିରୁ ଊର୍ଦ୍ଧ୍ୱ କାରବାର କରିଥିବା କମ୍ପାନୀଗୁଡ଼ିକୁ ଏହି ରେଜିଷ୍ଟ୍ରି ତିଆରି କରିବା ଲାଗି ନିଲାମ ଦେବାକୁ ଆହ୍ୱାନ କରାଯାଇଛି ପୁଞ୍ଜବଜାର ନିୟନ୍ତ୍ରକ ସେବି କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟ ସାମଗ୍ରୀ ଓ ସେବାକର ନେଟ୍ୱାର୍କ ଏବଂ ଭାରତୀୟ ଦେବାଳିଆ ବୋର୍ଡରୁ ସୂଚନା ସଂଗ୍ରହ କରାଯାଇ ପବ୍ଲିକ୍ କ୍ରେଡିଟ୍ ରେଜିଷ୍ଟ୍ରିରେ ସଂଗୃହିତ କରାଯିବ

ଜାତୀୟ ରାଜପଥର ଏସ୍ଏସ୍ପି ଶକ୍ତି ପାଠକ କହିଛନ୍ତି ତନାଘନା ଉଦ୍ୟମ ପରେ ରାଜପଥର ଗୋଟିଏ ପଟେ ଏବେ ଜାନବାହନ ଚଳାଚଳ ସମ୍ଭବ ହୋଇପାରିଛି ଆଜି ଆଜ୍ମୁ ଆଡ଼କୁ ଯିବା ପାଇଁ ଅପେକ୍ଷାରତ ଜାନ ଓ ଦରବାର ଅଭିମୁଖି କର୍ମଚାରୀମାନଙ୍କୁ ଅନୁମତି ଦିଆଯାଇଛି ରାସ୍ତା ବନ୍ଦ ହୋଇଯିବା ଦ୍ୱାରା ବିଭିନ୍ନ ସ୍ଥାନରେ ଶହ ଶହ ସଂଖ୍ୟକ ଜାନବାହନ ଅଟକି ରହିଥିଲା କାତୀୟ ରାଜପଥ କର୍ତ୍ତ୍ୱପକ୍ଷ ଓ ସୀମାନ୍ତ ସଡ଼କ ସଂଗଠନ ପକ୍ଷରୁ ରମ୍ୟନ୍ରୁ ବଶିହାଲ୍ ମଧ୍ୟରେ ରାସ୍ତା ସଫା କରିବା କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି

କାମ୍ବକ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ମାଲୱାଇ ବୈଦେଶିକ ବ୍ୟାପାର ଓ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଡଃ ଏମାନୁଏଲ୍ ଫାବିଆଓ ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଭି ବ୍ରାଇଟ୍ ମାସାକା ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ଆଜି ରାତିରେ ଲିଲଙ୍ଗଓ୍ବେରେ ଉପରାଷ୍ଟ୍ରପତି ଭାରତୀୟ ସମୁଦାୟକୁ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି ସାମରିମାଳା କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ଆସନ୍ତାକାଲିର ସ୍ୱତନ୍ତ୍ର ପ୍ରଜା ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଆଜି ମଧ୍ୟରାତ୍ରର ମନ୍ଦିର ନିକଟବର୍ତ୍ତୀ ସ୍ଥାନଗ୍ରଡ଼ିକରେ ଏହି ବ୍ୟବସ୍ଥା ଲାଗ୍ର କରାଯାଇଛି ମନ୍ଦିର ମଧ୍ୟକୁ ସବୁ ବୟସର ମହିଳାଙ୍କ ପ୍ରବେଶ ନେଇ କିଛିଦିନ ତଳେ ସୁପ୍ରିମ୍କୋର୍ଟ ଦେଇଥିବା ନିର୍ଦ୍ଦେଶ ପରେ କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଏହି ନିର୍ଦ୍ଦେଶ କାରି କରାଯାଇଛି ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ

ପୁଲିସ୍ ଏଡିଜି ଅନିଲ କାନ୍ତ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି ଏହି ଅଞ୍ଚଳ ମଧ୍ୟକୁ ଗଣମାଧ୍ୟମର ପ୍ରବେଶ ଉପରେ ଲଗାଯାଇଥିବା କଟକଣା ସୁରକ୍ଷା ବ୍ୟବସ୍ଥା ଠିକ୍ ଭାବେ ଲାଗୁ ହେବା ପରେ ଉଠାଇ ଦିଆଯିବ ବୋଲି ରାଜ୍ୟ ପ୍ରଲିସ୍ ମ୍ରଖ୍ୟ ଲୋକନାଥ ବେହେରା କହିଚ୍ଛନ୍ତି କ୍ରୁଡ୍ ଅଏଲ୍ ଚଳିତ ସପ୍ତାହରେ ଇରାନ୍ ସମ୍ପର୍କୀତ ବାସନ୍ଦ ବ୍ୟବସ୍ଥାର୍ ଆଠଟି ରାଷ୍ଟ ଉପରୁ ଆମେରିକା ଅସ୍ଥାୟୀ ଭାବେ ଛାଡ଼ କରିବା ଦ୍ୱାରା ପୁଞ୍ଜିନିବେଶକମାନେ ଅତ୍ୟଧିକ ଯୋଗାଣ ହେବାର ସମ୍ଭାବନାକୁ ନେଇ ଉଦ୍ବେଗରେ ଥିଲାବେଳେ କ୍ରମାଗତ ଚତୁର୍ଥ ସପ୍ତାହ ହେଲା ବିଶ୍ୱ ଅଶୋଧିତ ତୈଳ ଦର ହ୍ରାସ ପାଇଛି ସୋମବାରଠାରୁ ଇରାନ୍ରୁ ତୈଳ ଆମଦାନି ଉପରେ ଆମେରିକା ବାସନ୍ଦ ବ୍ୟବସ୍ଥା ଲାଗ୍ର କରିବା ପରିପ୍ରେକ୍ଷୀରେ ଏଇ ଆଠଟି ରାଷ୍ଟ୍ରକ୍ ବାସନ୍ଦ ବ୍ୟବସ୍ଥାର୍ ବାଦ୍ ଦିଆଯିବା ଦ୍ୱାରା ଅନ୍ତର୍ଜାତୀୟ କ୍ରେତାମାନେ ଅଧିକ ତୈଳ ଆମଦାନୀ କରିବାର ସମ୍ଭାବନା ରହିଛି

ଗତ କେଇ ମାସ ହେଲା ଅଶୋଧିତ ତୈଳ ଉତ୍ପାଦନ ଅନେକ ପରିମାଣରେ ବୃଦ୍ଧି ପାଇବା ଯୋଗୁଁ ଅଶୋଧିତ ତେିଳ ଉପରେ ଚାପ ବୃଦ୍ଧି ପାଇଛି

ବାହାରିନ୍ କାତାର ପାଇଁ ଗୁପ୍ତଚର କରୁଥିବା ଅଭିଯୋଗରେ ବାହାରିନ୍ର ଜଣେ ବିରୋଧିଦଳ ନେତାଙ୍କୁ ଆଜୀବନ କାରାଦଶ୍ଡାଦେଶ ଦିଆଯାଇଛି ବର୍ତମାନ ବେଆଇନ୍ ଘୋଷିତ ଅଲ୍ୱିଫାକ୍ ଆନ୍ଦୋଳନର ମୁଖ୍ୟ ଶେଖ୍ ଅଲ୍ଲି ସଲମାନ୍ଙ୍କୁ ଜୁନ୍ ମାସରେ ସେଦେଶର ଉଚ୍ଚ ଫୌଜଦାରୀ ଅଦାଲତ ଦୋଷମୁକ୍ତ କରିଥିଲେ ବର୍ତ୍ତମାନ ଦିଆଯାଇଥିବା ରାୟ ବିରୃଦ୍ଧରେ ଅପିଲ ମଧ୍ୟ କରାଯାଇ ପାରିବ ଦେଶରେ ଘୁଣାଭାବ ସୃଷ୍ଟି କରିବା ଅଭିଯୋଗରେ ସଲମାନ୍ ବର୍ତ୍ତମାନ ଚାରିବର୍ଷ ହେବ ଜେଲ ଦଶ୍ଚ ଭୋଗୁଛନ୍ତି

ବାହାରିନ୍ ସାଉଦିଆରବ ଓ ସଂଯୁକ୍ତ ଆରବ ଏମିରେଟ୍ୱ ଗତବର୍ଷ କତାର ସହ ସବୁ ସମ୍ପର୍କ ଛିନ୍ନ କରିଥିଲେ

ବିକ୍ଷୋଭକାରୀମାନଙ୍କ ସହ ରାଜିନାମାରେ ଉପନୀତି ହେବାର ଦିନକ ପରେ ସରକାରୀ ସମ୍ପତ୍ତି ନଷ୍ଟ କରିଥିବା ଲୋକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏମାନଙ୍କୁ ଗିରଫ୍ କରାଯାଇଛି ର୍ନଷିଆ ରୁଷ କହିଛି ଇରାନ୍ ଉପରେ ଆମେରିକାର ସାନି ବାସନ୍ଦ ବ୍ୟବସ୍ଥା ଲାଗୁ ଦ୍ୱାରା ଅଣୁଅସ୍ତ ପ୍ରସାର ନିରୋଧ ଚୁକ୍ତି ପ୍ରତି ଏକ ଶକ୍ତ ଧକ୍କା ଲାଗିଛି ରୁଷର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଅଣୁ ଅସ୍ତ୍ରପ୍ରସାର ନିରୋଧ ପାଇଁ ସବୁ ପକ୍ଷଗୁଡ଼ିକ ଯୁଗ୍ମ ବିସ୍ଚୃତ କାର୍ଯ୍ୟାନୁଷ୍ଠାନ ଯୋଜନା ପାଳନ କର୍ରଥିବା ବେଳେ ଆମେରିକା ଦ୍ୱାରା ଇରାନ୍ ଉପରେ ବାସନ୍ଦ ବ୍ୟବସ୍ଥା ଲାଗୁ ହେବା ଫଳରେ ଏହି ଯୋଜନା ପାଳନ ବାଧାପ୍ରାପ୍ତ ହେବ ଏସ୍ପିଓ୍ଠାଇ ଆରେଷ୍ଟ୍ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଜଣେ ବିଏସ୍ଏଫ୍ ଯବାନଙ୍କୁ ଆଜି ପଞ୍ଜାବ ପ୍ରଲିସ୍ ଗିରଫ୍ କରିଛି ଜଣେ ବିଏସ୍ଏଫ୍ ଅଧିକାରୀଙ୍କ ଅଭିଯୋଗ କ୍ରମେ ଫିରୋଜପ୍ରରଠାରେ ଏ ସଂପର୍କରେ ଏକ ମାମଲା ଦାୟର କରାଯାଇଛି ଅଭିଯ୍ରକ୍ତ ଶେଖ୍ ରିୟାକୃଦ୍ଧିନ୍ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ କୁ ଗୋପନୀୟ ତଥ୍ୟ ଯୋଗାଉଥିବା ଅଭିଯୋଗ ହୋଇଛି

ଇଣ୍ଡୋନେସିଆ ଇଣ୍ଡୋନେସିଆରେ ଦୂର୍ଘଟଣାଗ୍ରସ୍ତ ବିମାନର ରେକର୍ଡରର୍ ତଦନ୍ତକାରୀମାନେ କେତେକ ତଥ୍ୟ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି

ଅଧିକାରୀମାନେ ସମୁଦ୍ର ମଧ୍ୟରୁ ମୃତକଙ୍କ ବିମାନର ଭଗ୍ନାବଶେଷ ଖୋକାଖୋଜି କାରି ରଖିଛନ୍ତି ଆସନ୍ତା ତିନିଦିନ ପର୍ଯ୍ୟନ୍ତ ଏହି ଖୋଜାଖୋଜି କାରି ରହିବ ବୋଲି ଜାତୀୟ ତଲାସି ଓ ଉଦ୍ଧାରକାରୀ ସଂସ୍ଥା ମୁଖ୍ୟ ମହମ୍ମଦ ସାଉଜି କହିଛନ୍ତି

ଗତ ଗୁରୁବାର ଦିନ ବିମାନର ଡାଟା ରେକର୍ଡକୁ ଉଦ୍ଧାର କରାଯିବା ପରେ ଦୂର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରାଯାଉଛି